ଭାରତରେ ସାଧାରଣ ନିର୍ବାଚନ ପରେ ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରଥମଥର ପାଇଁ ଏକ ଉଚ୍ଚସ୍ତରୀୟ ଦଳ ନୂଆଦିଲ୍ଲୀ ଆସ୍କୁଛନ୍ତି ପମ୍ପିଓଙ୍କର ଗସ୍ତ ଅବସରରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଭାରତ ଓ ଆମେରିକା ମଧ୍ୟରେ ସମର ସହଯୋଗ ଓ ଉଭୟ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପକ୍ଷିକ ପ୍ରସଙ୍ଗରେ ସହମତି ସୃଷ୍ଟି କରିବା ନେଇ ପମ୍ପିଓଙ୍କର ଏହି ଗସ୍ତ ଏକ ମହାନ ସୁଯୋଗ ବୋଲି କୁହାଯାଉଛି ଉଭୟ ଦେଶ ମଧ୍ୟରେ ଏହି ଗସ୍ତ ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯିବ

ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ସଦସ୍ୟ ଭିକେ ପଲ୍ ଓ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏବଂ ବିଶ୍ୱବ୍ୟାଙ୍କର ପ୍ରତିନିଧିମାନଙ୍କର ଉପସ୍ଥିତିରେ ଏହି ରିପୋର୍ଟ ପ୍ରକାଶ କରିବେ ଏହି ରିପୋର୍ଟରେ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟକ୍ଷେତ୍ରରେ ଫଳାଫଳ ସଂପର୍କିତ ବିସ୍କୃତ ରିପୋର୍ଟ ପ୍ରଶାସନ ଏବଂ ପ୍ରକ୍ରିୟା ତଥା ପ୍ରଭାବ ନୀତି ବିଷୟ ଉଲ୍ଲେଖ ରହିଛି

ବିଶ୍ୱବ୍ୟାଙ୍କର ବୈଷୟିକ ସହାୟତାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ଇ ଓ୍ଡେବିଲ୍ ଭାରତୀୟ ଜାତୀୟ ରାଜପଥ କର୍ତ୍ତୂପକ୍ଷର ଫାସ୍ ଟ୍ୟାଗ୍ ବ୍ୟବସ୍ଥା ସହିତ ଜିଏସ୍ଟିର ଇ ଓ୍ୱେବିଲ୍ ବ୍ୟବସ୍ଥାକୁ ମିଶ୍ରଣ କରିବା ପାଇଁ ସରକାର ଯୋଜନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭାରେ ଲିଖିତ ଉତ୍ତର ଦେଲାବେଳେ କହିଛନ୍ତି ଫାସ୍ଟ୍ୟାଗ୍ ବ୍ୟବସ୍ଥା ସହିତ ଲଜିଷ୍ଟିକ୍ ଡାଟାବ୍ୟାଙ୍କର ମିଶ୍ରଣ ପାଇଁ କେତେକ'ଣ ସମ୍ଭାବନା ରହିଛି ତାହା ଏବେ ପରୀକ୍ଷାନିରୀକ୍ଷା କରାଯାଉଛି ସେ କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ସରକାର ସାମଗ୍ରୀ ଓ ସେବାକର ନେଟୱାର୍କ ନ୍ୟାସନାଲ୍ ଇନ୍ଫର୍ମାଟିକ୍ସ ସେଣ୍ଟରର ଅଧିକାରୀମାନଙ୍କୁ ନେଇ ଜିଏସ୍ଟି ପରିଷଦ ଦ୍ୱାରା ଗଠିତ ଅଧିକାରୀସ୍ତରୀୟ କମିଟି ଏ ବିଷୟରେ ଅନୁଧ୍ୟାନ କରୁଛନ୍ତି ଫାସ୍ଟ୍ୟାଗ୍ ବ୍ୟବସ୍ଥା ସହ ଇ ଓ୍ବେବିଲ୍ ବ୍ୟବସ୍ଥାକୁ ଯୋଡ଼ିବା ପାଇଁ ଅଧିକାରୀସ୍ତରୀୟ ଏହି କମିଟି କିଏସ୍ଟି ପରିଷଦକୁ ସୁପାରିଶ କରିଥିଲେ ନାର୍କୋଟିକ୍ସ ଜାମ୍ମୁ କାଶ୍ମୀର ପୋଲିସ୍ କହିଛି ନିୟନ୍ତ୍ରଣରେଖା ଆରପଟୁ ହିଜିବୁଲ୍ ମୁଜାହିଦିନ ସଂତ୍ରାସବାଦୀ ସଂଗଠନ ରାଜ୍ୟ ଭିତରକୁ ନିଶା ଔଷଧ ଚୋରା ଚାଲାଣ କରୁଛି ଜାନ୍ଧ ପୋଲିସ୍ ଆଇଜି ଏମ୍କେ ସିହା ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ହିଜିବୁଲ୍ ମୁଜାହିଦିନ ଦଲାଲମାନଙ୍କ ମାଧ୍ୟମରେ ଦେଶ ଭିତରକୁ ନିଶା ଔଷଧ ଚୋରା ଚାଲାଶ କରୁଛି

ଚୋରା ଚାଲାଶକାରୀକୁ ଜେରା କଲାବେଳେ ସେ କହିଛି ପାକିସ୍ତାନରେ ପ୍ରଶିକ୍ଷିତ ହିଜିବୁଲ୍ ମୁଜାହିଦିନ ସଂତ୍ରାସବାଦୀମାନଙ୍କ ସହ ଭାରତର ନିଶା ଔଷଧ ଚୋରା ଚାଲାଶକାରୀମାନଙ୍କ ମଧ୍ୟରେ ଗୁପ୍ତ ସଂପର୍କ ରହିଛି

ସାଇନି ଡିମିଜ୍ ରାଜସ୍ଥାନ ବିଜେପି ସଭାପତି ମଦନଲାଲ ସାଇନି ନୂଆଦିଲ୍ଲୀର ଏମ୍ସରେ ଚିକିିିିିତ ହେଉଥିଲାବେଳେ ଗତକାଲି ଶେଷନିଶ୍ୱାସ ତ୍ୟାଗ କରିଛନ୍ତି

ଫୁସ୍ଫୁସ୍ରେ ସଂକ୍ରମଣ ଯୋଗୁଁ ତାଙ୍କୁ ପ୍ରଥମେ ଜୟପୁରର ଏକ ବେସରକାରୀ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିଲା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ସାର୍ବଜନୀନ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ସ୍ୱର୍ଗତ ସାଇନି ତୂଣମୂଳସ୍ତରରେ ତାଙ୍କର ଅବଦାନ ପାଇଁ ସବୁଦିନ ସ୍କରଣୀୟ ରହିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଜଣେ ସାଂସଦ ବିଧାୟକ ଓ ରାଜସ୍ଥାନ ବିଜେପି ଶାଖାର ସଭାପତି ଭାବେ ଅତି ବିଚକ୍ଷଣତାର ସହ ସେ ତାଙ୍କର କାର୍ଯ୍ୟ ସମ୍ପାଦନ କରିଛନ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାଇନିଙ୍କ ମୃତ୍ୟୁରେ ବିଜେପିର ଅଭୃତ୍ପର୍ବ କ୍ଷତି ଘଟିଲା ବିଜେପି ମୁଖ୍ୟ ଅମିତ ଶାହା ଅସ୍ଥାୟୀ ସଭାପତି କେପି ନଡ୍ରା ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ତଥା ପାର୍ଟିର ବରିଷ୍ଣ ନେତାମାନେ ଏମ୍ସ ଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ୟୁଏସ୍ ଇଣ୍ଡିଆ କର୍ପୋରେଟ୍ ଭାରତ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟ କ୍ଷେତ୍ରରେ ରହିଥିବା ଅନେକ ପ୍ରତିବନ୍ଧକ ଦୂର ହୋଇପାରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ଗୋଟିଏ ବୃହତ ବ୍ୟବସାୟ ସଂସ୍ଥା କହିଛି ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ଉଭୟ ଦେଶ ମଧ୍ୟରେ ନୃତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ଏବଂ ଅନେକ ଦ୍ୱିପକ୍ଷୀୟ ବ୍ୟାବସାୟିକ ଦେଶନେଣ କ୍ଷେତ୍ରରେ ଭାରତ ସରକାରଙ୍କ ପକ୍ଷରୁ ଡିଜିଟାଇଜେସନ୍କୁ ପ୍ରୋହାହନ ପ୍ରଦାନ କରାଯାଉଥିବାରୁ ଏହା ସମ୍ଭବ ହୋଇପାରିଛି ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶୀଘଂଲଙ୍କ ଉପସ୍ଥିତିରେ ଗତସପ୍ତାହରେ ଏହି ରିପୋର୍ଟ ଉନ୍ଦୋଚିତ ହୋଇଥିଲା ରାଜ୍ୟସଭା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିବେ ତାଙ୍କୁ ଏବଂ ଆଉଜଣେ ବିଜେପି ପ୍ରାର୍ଥୀ ଯୁଗଳ ଠକ୍କରଙ୍କୁ ଦଳ ପକ୍ଷରୁ ଗୁଜରାଟରୁ ପ୍ରାର୍ଥୀ କରାଯାଇଛି ଲୋକସଭା ନିର୍ବାଚନରେ ଅମିତ ଶାହା ଓ ସ୍ତ୍ରତି ଇରାନୀଙ୍କ ବିଜୟ ପରେ ସେଠାରେ ଦୂଇଟିଯାକ ଆସନ ଖାଲି ପଡ଼ିଥିଲା ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିବସ

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ପ୍ରଚଳିତ ଡ୍ରାଇଭିଂ ଲାଇସେନ୍ନଗୁଡ଼ିକୁ ଏଣିକି ସ୍ମାର୍ଟକାର୍ଡ ରୂପ ଦିଆଯିବ ସେ କହିଛନ୍ତି ଦେଶବ୍ୟାପି ଗୋଟିଏ ପ୍ରକାରର ଡ୍ରାଇଭିଂ ଲାଇସେନ୍ନ ପ୍ରଚଳନ କରିବା ସକାଶେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ ରୂପରେଖ ଜାରୀ କରାଯାଇଛି ନ୍ୟାସନାଲ୍ ଇନ୍ଫର୍ମେଟିକ୍ନ ସେଣ୍ଟର ଦ୍ୱାରା ବିକଶିତ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର 'ସାରଥୀ' ଆପ୍ରେ ଦେଶବ୍ୟାପି ସମସ୍ତ ମୋଟରଗାଡ଼ି ଚାଳକଙ୍କ ତଥ୍ୟକୁ ସଂରକ୍ଷିତ ରଖାଯାଇଛି

ଟ୍ରମ୍ପ୍ ଇରାନ ସାକ୍ସନସ୍ ଇରାନ ଉପରେ କଡ଼ା କଟକଣା ଲାଗୁ କରିବା ଏବଂ ଆମେରିକା ଅଧୀନସ୍ଥ ଆର୍ଥିକ ସଂସ୍ଥାଗୁଡ଼ିକରୁ ଇରାନର ସର୍ବୋଚ୍ଚ ନେତା ତଥା ଅନ୍ୟ ଅଧିକାରୀମାନଙ୍କୁ ଦୂରେଇ ରଖିବା ସଂପର୍କିତ ଏକ ନିର୍ଦ୍ଦେଶନାମାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାକ୍ଷର କରିଛନ୍ତି ଅର୍ଥମନ୍ତ୍ରୀ ଷ୍ଟିଭେନ୍ ମିନିକ୍ଙ୍କ ଉପସ୍ଥିତିରେ ଗତରାତିରେ ଶ୍ରୀ ଟ୍ରମ୍ପ୍ ଏହି ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଲେ ଇରାନର କୌଣସି ନେତା ଆର୍ଥିକ ଉତ୍ସ କିମ୍ବା ସେ ଦେଶର ସର୍ବୋଚ୍ଚ ନେତାଙ୍କ ଦ୍ୱାରା ନିଯୁକ୍ତ କୌଣସି ଅଧିକାରୀ ଆମେରିକାର ଆର୍ଥିକ ସଂସ୍ଥାଗୁଡ଼ିକ ସହ ସଂପୃକ୍ତ ହୋଇପାରିବେ ନାହିଁ